ଆନ୍ଧ୍ରପ୍ରଦେଶର ବିଜୟଓ୍ୱାଡ଼ା ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ଦିଲ୍ଲୀପ କୁମାର କିଲାରୁ ପ୍ରାର୍ଥୀ ହୋଇଥିବା ବେଳେ ଗୁଷ୍ଟୁରରୁ ଭାଲୁରୁ ଜୟପ୍ରକାଶ ନାରାୟଣ ଅନନ୍ତପୁରରୁ ହମ୍ସା ଦେବୀନେନି ଏବଂ କର୍ଣ୍ଣୁର୍ରୁ ଡକ୍ଟର ପିଭି ପାର୍ଥସାରଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ ମହାରାଷ୍ଟ୍ରରେ ଯେଉଁମାନଙ୍କୁ ଟିକେଟ୍ ମିଳିଛି ସେମାନେ ହେଲେ ପୁଣେରୁ ଗିରିଶ ବାପତ୍ ଜଲଗାଓଁରୁ ସ୍ମିତା ଉଦୟୱାଗ୍ ଏବଂ ବାରାମତି ଆସନରୁ କାଞ୍ଚନ ରାହୁଲ କୁଲ୍ ଓଡ଼ିଶାରେ ଦଳ ଡକୁର ସମ୍ପିତ ପାତ୍ରଙ୍କୁ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିବା ବେଳେ ବସନ୍ତ କୁମାର ପଣ୍ଡାଙ୍କୁ କଳାହାଣ୍ଡି ଆସନ ପାଇଁ ଟିକେଟ୍ ଦେଇଛି ମେଘାଳୟର ସିଲ୍ଟ ଆସନରେ ସନ୍ବୋର ସୁଲାଇଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଆସାମର ତେଜ୍ପୁର ଆସନରୁ ପଲ୍ଲବ ଲୋଚନ ଦାସ ପ୍ରତିଦ୍ୱନ୍ଦ୍ୱିତା କରିବେ

ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଦଳ ଏହାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ କରିଛି

ନୂଆଦିଲ୍ଲୀଠାରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହି ତାଲିକା ଚୂଡ଼ାନ୍ତ ହୋଇଛି ବିଜେପି ସିଇସି ମିଟିଂ ନ୍ନଆଦିଲ୍ଲୀଠାରେ ଗତରାତିରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଚତୁର୍ଥ ଥର ପାଇଁ ବସି ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଉପରେ ବିଚାର ବିମର୍ଶ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ମୁଖ୍ୟ ଅମିତ୍ ଶାହା ରାଜନାଥ ସିଂ ଏବଂ ଅରୁଣ ଜେଟ୍ଲୀଙ୍କ ସମେତ ବହୁ ବରିଷ୍ଠ ଦଳୀୟ ନେତା ଏହି ବୈଠକରେ ଯୋଗ ଦେଇଥିଲେ ସିବିଡିଟି ବିଜେପି ନେତାଙ୍କୁ ଲାଞ୍ଚ ଦେବା ଘଟଣାରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ସିବିଡିଟି ହସ୍ତକ୍ଷେପ କରି କହିଛି ଏପରି କୌଣସି ଲାଞ୍ଚ ମାମଲା ନଜରକୁ ଆସିନାହିଁ କଂଗ୍ରେସ ନେତା ବିକେ ଶିବକୁମାରଙ୍କଠାରୁ ମିଳିଥିବା କେତେକ କାଗଜପତ୍ରରେ କେତେଜଣଙ୍କ ନାଁ ଲେଖାହୋଇଥିବା ସିବିଡିଟି କ୍ଜାଣିବାକୁ ପାଇଥିଲେ ମଧ୍ୟ ସେଗୁଡ଼ିକର ମୂଳ କପି ମିଳିପାରି ନଥିଲା

ତେଣୁ ଏହି ତଥ୍ୟ ସନ୍ଦେହଜନକ ଓ ପ୍ରାମାଣିକ ନୁହେଁ ବୋଲି ସିବିଡିଟି କହିଛି

ମୃତ ସନ୍ତାସବାଦୀଙ୍କ ମଧ୍ୟରେ ପାକିସ୍ତାନର ଲସ୍କରେ ତୈବା ଗୋଷ୍ଠୀର ଜଣେ ପ୍ରମୁଖ କମାଣ୍ଡର ମଧ୍ୟ ରହିଛି ଗୁରୁବାରଠାରୁ ଏହି ଅଭିଯାନ ଆରମ୍ଭ ହୋଇଥିଲେ ମଧ୍ୟ ସନ୍ତାସବାଦୀମାନେ ଦୁଇଜଣ ସାଧାରଣ ନାଗରିକଙ୍କୁ ପଶବନ୍ଦୀ କରି ରଖିଥିବା ହେତୁ ସୁରକ୍ଷାବଳ ବହୁ ସତର୍କତାର ସହିତ ଅଭିଯାନକୁ ଆଗକୁ ବଢ଼ାଇଥିଲା

ମୃତ ସନ୍ତ୍ରାସବାଦୀମାନେ ଏଲ୍ଇଟି ଏବଂ କୈସେ ମହମ୍ମଦ ଗୋଷୀର ବୋଲି ସୁରକ୍ଷା ବିଭାଗ ସ୍ବତ୍ରରୁ ଜଣାପଡ଼ିଛି ଆର୍ମି କମାଣ୍ଡର ଜାନ୍ମୁ ନର୍ଦନ କମାଣ୍ଡର ସେନା କମାଣ୍ଡର ଲେପୂନାଣ୍ଟ ଜେନେରାଲ୍ ରନ୍ବୀର ସିଂ ଗତକାଲି ଜାନ୍ମୁ ଡିଭିଜନର ରାଜୌରୀ ଏବଂ ରେୟାସି ସେକୂର ଅନ୍ତର୍ଗତ ଆଗୁଆ ସେନା ଛାଉଣି ଗସ୍ତ କରି ଅଭିଯାନ ପ୍ରସ୍ତୁତିର ସମୀକ୍ଷା କରିବା ସହିତ ସୈନ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି

ଏହି ଗସ୍ତ ସମୟରେ ନିୟନ୍ତ୍ରଣରେଖା ଅଞ୍ଚଳରେ ଯୁଦ୍ଧ ଅଭିଯାନ ପ୍ରସ୍ତୁତି ନେଇ ବର୍ତ୍ତମାନର ପରିସ୍ଥିତି ଅସ୍ତ୍ରବିରତି ଲଂଘନ ନିୟନ୍ତ୍ରଣରେଖା ଅଞ୍ଚଳରେ ଶତ୍ରୁ କାର୍ଯ୍ୟକଳାପର ତୁରନ୍ତ ଜବାବ ପାଇଁ ପ୍ରସ୍ତୁତି ଆଦି ଉପରେ ସେନା କମାଣ୍ଡରଙ୍କୁ ଅବଗତ କରାଯାଇଥିଲା ଆଗାମୀ ଲୋକସଭା ନିର୍ବାଚନ ପାଇଁ ସେହି ଅଞ୍ଚଳରେ ସୁରକ୍ଷିତ ବାତାବରଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ମଧ୍ୟ ସେନା କମାଣ୍ଡରଙ୍କୁ ସୂଚନା ଦିଆଯାଇଥିଲା ଇଡ଼ି ନାଏକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିବାଦୀୟ ଇସ୍ଲାମୀୟ ପ୍ରବାଚକ ଜାକିର ନାଏକର ଜଣେ ସହଯୋଗୀକୁ ମୁମ୍ଭାଇରୁ ଗିରଫ କରିଛି ଇଡି ସୂତ୍ରରୁ କ୍ଷଣାପଡ଼ିଛି ଗହଣା ବ୍ୟବସାୟୀ ଅବଦୁଲ୍ କାଦିର୍ ନଙ୍କ୍ମୁଦ୍ଦିନ ସଠାକ୍କୁ ଅର୍ଥ ହେରଫେର ମାମଲାରେ ଗିରଫ କରାଯାଇଛି ନାଇକ୍କୁ ସହାୟତା କରିବା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ୍ରୁ ବେଆଇନ ଭାବେ ଅର୍ଥ ଚାଲାଣ କରିବା ଓ ସାମ୍ପ୍ରଦାୟିକ ବିଦ୍ଦେଷ ସୃଷ୍ଟିକାରୀ ଭିଡ଼ିଓ ପ୍ରସ୍ତୁତ ଓ ପ୍ରସାରଣ କରିବା ଭଳି ଅଭିଯୋଗରେ ତାକୁ ଗିରଫ କରାଯାଇଛି

ବିହାର ଏନ୍ଡିଏ ବିହାରରେ ଆଜି ଏନ୍ଡିଏ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ଏହି ଅବସରରେ ବିଜେପି ଜେଡିୟ ଏବଂ ଏଲ୍ଜେପିର ରାଜ୍ୟ ଶାଖା ସଭାପତିମାନେ ଉପସ୍ଥିତ ରହିବେ

ହୁଜୁରୁନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିବା ଉତ୍ତମକୁମାର ରେଡ୍ଡୀ ନାଲଗୋଣ୍ଡା ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଝିଅ କେକବିତା ନିଜ୍ଞାମାବାଦ ଆସନରୁ ପୁଣିଥରେ ନିର୍ବାଚନ ଲଢ଼ିବା ପାଇଁ ଗତକାଲି ମଧ୍ୟ ମନୋନୟନପତ୍ର ଦାଖଲ କରିଛନ୍ତି ଗତକାଲି ମନୋନୟନପତ୍ର ଦାଖଲ କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ଟିଆର୍ଏସ୍ ଓ କଂଗ୍ରେସର ବହୁ ସାଂସଦ ଅଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି କିଷାନ ରେଡ୍ରୀ ସିକନ୍ଦରାବାଦ ଆସନରୁ ମନୋନୟନପତ୍ର ଦାଖଲ କରିଛନ୍ତି

ଅନେକ କୃଷକ ବିଶେଷକରି ହଳଦୀ ଓ ଯଅ ଚାଷୀ ସେମାନଙ୍କର ସମସ୍ୟା ସମାଧାନ ପାଇଁ ନିଜାମାବାଦ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ଇତିମଧ୍ୟରେ ଆଜି ଏବଂ ଆସନ୍ତାକାଲି ଛୁଟିଦିନ ହୋଇଥିବାରୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ମନୋନୟନପତ୍ର ଦାଖଲ କରିବା ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି ୟୁଏସ୍ ସାଇରିସ୍ ଆଇଏସ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ସିରିଆରେ ଇସ୍ଲାମିକ୍ ଷ୍ଟେଟ୍ ଅଧିକୃତ ସମସ୍ତ ଅଞ୍ଚଳକୁ ନଷ୍ଟ କରିଦିଆଯାଇଛି

ଚେନ୍ନାଇଠାରେ ଖେଳାଯାଉଥିବା ପ୍ରାରୟିକ ମ୍ୟାଚ୍ରେ ଗତଥରର ଚମ୍ପିୟାନ୍ ଚେନ୍ନାଇ ସୁପର୍ କିଙ୍ଗ୍ସ ବାଙ୍ଗାଲୋରକୁ ଭେଟିବ

ଭାରତୀୟ କ୍ରିକେଟ୍ର ଦୁଇ ମହାନାୟକ ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲି ଚେନ୍ନାଇ ଓ ବାଙ୍ଗାଲୋର ଦଳର ନେତୃତ୍ୱ ନେଉଥିବା ବେଳେ ଦର୍ଶକ ଉଚ୍ଚସ୍ତରର କ୍ରୀଡ଼ା ପ୍ରଦର୍ଶନ ପାଇଁ ଆଶା ରଖିଛନ୍ତି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ଏପର୍ଯ୍ୟନ୍ତ ଗୋଟିଏ ବି ଆଇପିଏଲ୍ ଟ୍ରଫି ହାସଲ କରିନଥିବା ବେଳେ ଚେନ୍ନାଇ ସୁପର୍ କିଙ୍ଗ୍ର୍ସ ଚତୁର୍ଥଥର ପାଇଁ ଟ୍ରଫି ଜିତିବା ପାଇଁ ଆଶା ରଖିଛି

ଜଣେ କୋଚ୍ଙ୍କ ବିନା ମାର୍ଗଦର୍ଶନ ତଥା ଅନେକ ଖେଳାଳି ଆହତ ହୋଇଥିବା ସତ୍ତ୍ୱେ ଏକ ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ଭାରତୀୟ ଦଳ ଦୃଢ଼ ଆତ୍ମବିଶ୍ୱାସ ରଖିଛି

ଆଇସିସି ର୍ୟାଙ୍କିଙ୍ଗ୍ ଭାରତୀୟ ମହିଳା କ୍ରିକେଟ୍ ଯୋଡ଼ି ସ୍କ୍ରିତି ମନ୍ଧାନା ଏବଂ ଝୁଲନ୍ ଗୋସ୍ୱାମୀ ଆଇସିସି ମହିଳା ଏକଦିବସୀୟ ଖେଳାଳିଙ୍କ ସଦ୍ୟତମ ତାଲିକା ଅନୁଯାୟୀ ବ୍ୟାଟିଂ ଓ ବୋଲିଂରେ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି